ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିବ

ଶିକ୍ଷକ ଶିକ୍ଷୟିତ୍ରୀମାନେ ରୋଷ୍ଟରରେ କାର୍ଯ୍ୟରେ ଯୋଗଦେବେ

ଏଥିରେ ତ୍ରଟି ପରିଲକ୍ଷିତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଶ କରାଯିବ ବୋଲି ଜଣାପଡ଼ିଛି

ଏହି ଅବସରରେ କୋଭିଡ୍ କଟକଣା ମଧ୍ଧରେ ଆଜି ବିନା ଭକ୍ତରେ ପ୍ରଭୁ ଲିଙଗରାଜଙ୍ଙର ରୁକୁଶା ରଥଯାତ୍ରା ଅନୁଷ୍ଠିତ ହେବ